ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୃଷି ସମ୍ପର୍କିତ ଏହି ବିଲ୍ଗୁଡିକ ପାରିତ ହେବା ଭାରତୀୟ କୃଷିକ୍ଷେତ୍ର ପାଇଁ ଏକ ଐତିହାସିକ ମୁହୁର୍ତ

ଆଜି ବିରୋଧୀଙ୍କ ପ୍ରବଳ ହଟଗୋଳ ମଧ୍ୟରେ ଏହି ଦୁଇଟି ବିଲ୍ ରାଜ୍ୟ ସଭାରେ ଗୃହୀତ ହେବା ସହ ସଂସଦର ଅନୁମୋଦନ ଲାଭ କରିଛି ଏହି ବିଲ୍ଗୁଡିକୁ ଚୟନ କମିଟି ନିକଟକୁ ପଠାଇବା ପାଇଁ ବିରୋଧୀ ଦଳର ଦାବିକୁ ମଧ୍ୟ ଗୃହ ପ୍ରତ୍ୟାଖ୍ୟାନ କରିଦେଇଛି କେନ୍ଦ୍ର କୁଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତିସରକାର କୃଷକମାନଙ୍କ ଆୟ ଦ୍ୱିଗୁଶିତ କରିବା ପାଇଁ କୃଷକ ଓ ରାଜ୍ୟଗୁଡିକ ସହ ପରାମର୍ଶ କରି ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି

ଏହି ଦୁଇଟି ବିଲ୍ ମାଧ୍ୟମରେ କୃଷକମାନଙ୍କ ଉତ୍ପାଦ ପାଇଁ କ୍ରେତାଙ୍କ ଉପଲବ୍ଧତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ଏହି ବିଲ୍ ମାଧ୍ୟମରେ କୃଷକମାନେ ବିନା କୌଣସି ଲାଇସେନ୍ସରେ ମୁକ୍ତଭାବରେ ସେମାନଙ୍କ ଉତ୍ପାଦ ବିକ୍ରି କରିପାରିବେ ସେମାନଙ୍କ ଉତ୍ପାଦ ଗଚ୍ଛିତ ରଖିବା ପାଇଁ କୌଣସି ନିର୍ଦ୍ଧାରିତ ସୀମା ମଧ୍ୟ ରହିବ ନାହିଁ ଏହାଦ୍ୱାରା ସେମାନେ ସେମାନଙ୍କ ଉତ୍ପାଦର ଉଚିତ୍ ମୂଲ୍ୟ ପାଇପାରିବେ

ଏହି ବିଲ୍ ଅନୁଯାୟୀ ରାଜ୍ୟ ସରକାରମାନେ କୃଷିଜାତ ଉତ୍ପାଦ ବଜାର କମିଟି ପରିସର ବାହାରେ କୌଣସି ବଜାର ଶୁଳ୍କ କିୟା ସେସ ଆଦାୟ କରିପାରିବେ ନାହିଁ

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ୍କ୍ ଆଗତ କରି ଏହା ଏକ ଐତିହାସିକ ବିଲ୍ ବୋଲି କହିବା ସହ ଏହି ବିଲ୍ କୃଷକମାନଙ୍କ ଜୀବନରେ ବୈପ୍ଳବୀକ ପରିବର୍ତ୍ତନ ଆଶିବ ବୋଲି କହିଛନ୍ତି ସେ କହିଛନ୍ତି କୃଷକମାନେ ପୂର୍ବରୁ ମୁକ୍ତଭାବେ କୌଣସି କ୍ରେତାଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିପାରୁନଥିଲେ ଏବଂ କୃଷିଜାତ ଉତ୍ପାଦ ବଜାର କମିଟି ଗୁଡ଼ିକ ସ୍ୱଚ୍ଛ ଭାବେ କାର୍ଯ୍ୟ କରୁନଥିଲା ସେ କହିଛନ୍ତି ଏହି ବିଲ୍ କୃଷକମାନଙ୍କୁ ଦେଶର ଯେକୌଣସି ସ୍ଥାନରେ ନିର୍ଦ୍ଧାରିତ ଦର ଅନୁଯାୟୀ ସେମାନଙ୍କ ଉତ୍ପାଦ ବିକ୍ରି କରିବାର ସ୍ୱାଧୀନତା ଦେବ ଏହି ବିଲ୍ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦର ଉଚିତ୍ ମୂଲ୍ୟ ଦେବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ପିଏମ୍ ଫାର୍ମ ବିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦୁଇଟି କୃଷି ସମ୍ପର୍କିତ ବିଲ୍ ରାଜ୍ୟସଭାର ଅନୁମୋଦନ ହାସଲ କରିବା ଭାରତୀୟ କୃଷିକ୍ଷେତ୍ର ପାଇଁ ଏକ ଐତିହାସିକ ମୁହୁର୍ତ ସଂସଦରେ ଏହି ବିଲ୍ ପାରିତ ହୋଇଥିବାରୁ କେତେଗୁଡିଏ ଟୁଇଟ୍ ବାର୍ତାରେ ପ୍ରଧାନମନ୍ତ୍ରୀ କଠିନ ପରିଶ୍ରମ କରୁଥିବା କୃଷକମାନଙ୍କୁ ଶୁଭେଚ୍ଛା କଣାଇଛନ୍ତି ସେ କହିଛନ୍ତି ଏହି ବିଲ୍ କୃଷିକ୍ଷେତ୍ରର ସଂପୂର୍ଣ୍ଣ ପରିବର୍ତନ ସୁନିଶ୍ଚିତ କରିବା ସହିତ କୋଟି କୋଟି କୃଷକଙ୍କୁ ସଶକ୍ତ କରିବ ସେ କହିଛନ୍ତି ବର୍ଷ ବର୍ଷ ଧରି ଭାରତୀୟ କୃଷକ ବହୁ ବାଧାବିଘୁ ଦେଇ ଗତି କରିଆସୁଥିଲେ ଏବଂ ଦଲାଲ୍ ମାନଙ୍କର ଶିକାର ହେଉଥିଲେ ଏହି ବିଲ୍ କୃଷକମାନଙ୍କୁ ଏଭଳି ପ୍ରତିକୂଳ ପରିବେଶରୁ ମୁକ୍ତ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଲ୍ଗୁଡିକ କୃଷକମାନଙ୍କୁ ଆୟକୁ ଦ୍ୱିଗୁଣିତ କରିବ ଏବଂ ସେମାନଙ୍କ ପାଇଁ ଅଧିକ ବିକାଶ ସୁନିଶ୍ଚିତ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଉଦ୍ୟୋଗୀ କୃଷକମାନଙ୍କୁ ସାହାଯ୍ୟ କରିବା ସକାଶେ କୁଷିକ୍ଷେତ୍ର ପାଇଁ ଆଧୁନିକ ଜ୍ଞାନକୌଶଳର ଅତ୍ୟନ୍ତ ଆବଶ୍ୟକତା ରହିଥିଲା ଏବଂ ଏହି ବିଲ୍ ଗୁଡିକ ପାରିତ ହେବା ଦ୍ୱାରା କୂଷକମାନେ ଭବିଷ୍ୟତ ଜ୍ଞାନକୌଶଳଗୁଡିକୁ ସହଜରେ ହାସଲ କରିପାରିବେ ଯାହାଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ସରକାରୀ କ୍ରୟ ପ୍ରକ୍ରିୟା ପୂର୍ବଭଳି ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ସେ କହିଛନ୍ତି ଏନ୍ଡିଏ ସରକାର କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସବୁକିଛି କରିବେ ଏବଂ ସେମାନଙ୍କ ଆଗାମୀ ପିଢୀ ପାଇଁ ଏକ ଉତମ ଜୀବନ ସୁନିଶ୍ଚିତ କରିବେ ଫାର୍ମ ବିଲ୍ ଅପୋଜିସନ୍ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ କୃଷି ସମ୍ପର୍କିତ ଦୁଇଟି ବିଲ୍ ପାରିତ ହେବା ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲେ ମଧ୍ୟ କଂଗ୍ରେସ ଓ ଅନ୍ୟ ବିରୋଧି ଦଳ ସଦସ୍ୟମାନେ ବିଲ୍କୁ ବିରୋଧ କରି ଗୃହରେ ଧାରଣା ଦେଇଛନ୍ତି କଂଗ୍ରେସ ତୃଶମୂଳ କଂଗ୍ରେସ ଡିଏମ୍କେ ବାମ ଦଳ ଏବଂ ଅନ୍ୟ କେତେକ ବିରୋଧି ଦଳ ସଦସ୍ୟମାନେ ଏହି ଧାରଣାରେ ସାମିଲ୍ ହୋଇଥିଲେ ପରେ ସେମାନେ ସଂସଦ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତୀ ନିକଟରେ ଧାରଣା ଦେଇଥିଲେ ପ୍ରହ୍ଲାଦ ଯୋଶୀ ଫାର୍ମ ବିଲ୍ ରାଜ୍ୟସଭାରେ କୃଷି ସମ୍ପର୍କିତ ଦୁଇଟି ବିଲ୍ ପାରିତ ହେବା ସମୟରେ ବିରୋଧି ଦଳର ହଟ୍ଟଗୋଳକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିରୋଧ କରିଛନ୍ତି ସାମ୍ବାଦିକମାନଙ୍କ ସହ କଥାବାର୍ତାବେଳେ ଶୀ ଯୋଶୀ କହିଛନ୍ତି ବିରୋଧୀଦଳଗୁଡିକର ଏଭଳି ବ୍ୟବହାର ନିନ୍ଦନୀୟ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର୍ ମଧ୍ୟ ବିରୋଧୀ ଦଳଗୁଡିକର ଏଭଳି ବ୍ୟବହାରକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ଇତିମଧ୍ୟରେ ବିରୋଧୀଦଳଗୁଡିକ ପକ୍ଷରୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି ସଂସଦ ବାହାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବରିଷ୍ଣ କଂଗ୍ରେସ ନେତା ଅହମଦ ପଟେଲ୍ କହିଛନ୍ତି ଯେଉଁଭଳି ଉପାୟରେ ଏହି ବିଲ୍ ଗୁଡିକୁ ପାରିତ କରାଗଲା ତାହା ଗଶତାନ୍ତ୍ରିକ କାର୍ଯ୍ୟଧାରାର ବିରୋଧ କରେ ଗୃହ ଉପାଧ୍ୟକ୍ଷ ଯେଉଁଭଳି ଭାବେ ଗୃହ ପରିଚାଳନା କରୁଥିଲେ ତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି କାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରି ଜନ୍ମୁ କାଶ୍ମୀରକୁ ଜ୍ଞାନ ଅଭିନବତ୍ୱ ଓ ଶିକ୍ଷାର କେନ୍ଦ୍ର ଭାବେ ଗଢିତୋଳିବା ପାଇଁ ସଫକଳ୍ପବଦ୍ଧ ଉଦ୍ୟମର ଆବଶ୍ୟକତା ରହିଛି ଜନ୍ମ କାଶ୍ମୀରରେ କାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରାଯିବା ସମ୍ପର୍କିତ ଏକ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ ଏହା କହିଛନ୍ତି ସେ କହିଛନ୍ତି ଜନ୍ମ କାଶ୍ରୀରକୁ ଜ୍ଞାନ ଉଦ୍ୟୋଗ ଅଭିନବତା ଓ କୌଶଳ ବିକାଶର କେନ୍ଦ୍ରରେ ପରିଣତ କରିବା ତାଙ୍କର ଏକ ସ୍ୱପ୍ନ ମୂଲ୍ୟଭିତିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଶ୍ରୀ କୋବିନ୍ଦ୍ କହିଛନ୍ତି ଆମ ପରମ୍ପରା ଓ ସଂସ୍କୃତିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ଯାହା ଆମ ମାତୃଭାଷା ଦ୍ୱାରା ହିଁ ହାସଲ୍ କରାଯାଇପାରିବ ଜାତୀୟ ଶିକ୍ଷା ନୀତିରେ ସନ୍ନିବେଶିତ କରାଯାଇଥିବା ତ୍ରି ଭାଷା ସୂତ୍ରର ବିଶେଷ ଗୁରୁତ୍ପ ରହିଛି ଏବଂ ଏହା ବହୁଭାଷା ଶିକ୍ଷା ଓ ଜାତୀୟ ଏକତା ସୃଷ୍ଟି କରିବା ଦିଗରେ ସହାୟକ ହେବ ବୋଲି ରାଷ୍ଟପତି କହିଛନ୍ତି

ଏହା ଦ୍ୱାରା ବିହାରରେ ସଡ଼କ ଯୋଗାଯୋଗ କ୍ଷେତ୍ରରେ ଉନ୍ତି ଆସିବା ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ଏଥିସହ ରାଜ୍ୟ ଭିତରେ ତଥା ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡକୁ ଲୋକମାନଙ୍କ ଯିବାଆସିବା ଓ ମାଲ୍ ପରିବହନରେ ବ୍ୟାପକ ସୁଧାର ଆସିପାରିବ ପ୍ରଧାନମନ୍ତ୍ରୀ ଅପ୍ରିକାଲ୍ ଫାଇଭର ଇଷ୍ଟରନେଟ୍ ସେବାର ମଧ୍ୟ ଉଦ୍ଘାଟନ କରିବେ

ଇଲେକ୍ଟ୍ରୋନିକ୍ନ ଏବଂ ସ୍କଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ଟେଲିକମ୍ ବିଭାଗ ଏବଂ ଜନସେବା କେନ୍ଦର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପକ୍ କାର୍ଯ୍ୟକାରୀ କରାଯିବ ଏହାଦ୍ୱାରା ଇ ଶିକ୍ଷାଦାନ ଇ କୃଷି ଟେଲିମେଡିସିନ୍ ଟେଲି ଆଇନସେବା ଏବଂ ଅନ୍ୟ ସାମାଜିକ ସ୍ୱରକ୍ଷା ଯୋଜନାଗୁଡ଼ିକୁ ବିହାରର ସମସ୍ତ ନାଗରିକଙ୍କ ନିକଟରେ ପହଞ୍ଚାଯାଇ ପାରିବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡ୍ ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ଆମେରିକାକୁ ଟପିଯାଇ ବିଶ୍ୱରେ ଏକନ୍ୟର ସ୍ଥାନରେ ପହଞ୍ଚୁଛି

ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ପଦ୍ଧତି ତ୍ୱରାନ୍ଧିତ ହେବା ସହ ଆରୋଗ୍ୟ ହାର ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ହ୍ରାସ ପାଉଛି

ସମସ୍ତ ଜିଲ୍ଲାରେ କଟ୍ରୋଲ୍ ରୁମ୍ ସ୍ଥାପନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଆଇପିଏଲ୍ ତ୍ରୟୋଦଶ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ମୁକାବିଲା ହେବ